ଆସନ୍ତାକାଲି ଏନ୍ଡିଏ ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଲୋଚନା ହେବ

ନିତିଶ ଇସ୍ତଫା ବିହାର ରାଜ୍ୟପାଳ ଫଗୁଚୌହାନଙ୍କ ସହ ସାକ୍ଷାତ ଆଲୋଚନା ପରେ ନିତିଶ କୁମାର କାର୍ଯ୍ୟ ନିର୍ବାହୀ ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ପ୍ରଦାନ କରିଛନ୍ତି ତେବେ ରାଜ୍ୟପାଳ ଶ୍ରୀ ଚୌହାନ ଏହି ଇସ୍ତଫାପତ୍ର ଗ୍ରହଣ କରିବା ସହ ନିତିଶ କୁମାରଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି ନିତିଶ କୁମାର ତାଙ୍କର ଇସ୍ତଫାପତ୍ର ଦେବା ସହ ପୁରୁଣା ବିଧାନସଭାକୁ ଭଙ୍ଗ କରିବାକୁ ମଧ୍ୟ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ଏହା ସହିତ ଏବେ ଏକ ନୃତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ

ପୂର୍ବରୁ ବିଜେପି ବିହାରରେ ଏନ୍ଡିଏ ଜିତିଲେ ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ ବୋଲି ଘୋଷଣା କରିଥିବା ବେଳେ ନିତିଶ ଆଉ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନ ଥିବାର ବିଜେପି ମୁଖ୍ୟଙ୍କୁ ଜଣାଇଛନ୍ତି ତେବେ ନିତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି କରାଇବା ପାଇଁ ଗତକାଲି ଏନ୍ଡିଏର ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ବିଜେପି ହମ୍ ଏବଂ ଭିଆଇପିର ନେତାମାନେ ମୁଖ୍ୟମନ୍ତ୍ରୀ ନୀତିଶ କ୍ରମାରଙ୍କ ଘରେ ପହଞ୍ଚିଥିଲେ ତେବେ ଅନୃଷ୍ଣିତ ବୈଠକରେ ଏ ନେଇ କୌଣସି ନିଷ୍ପଭି ହୋଇପାରି ନାହିଁ

ସେହି ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ ସମ୍ପର୍କରେ ଚଡ଼ାନ୍ତ ନିଷ୍ପଭି ଗ୍ରହଣ କରାଯିବ

ପ୍ରତିରକ୍ଷା ବିଭାଗର ଏହି ନିୟମିତ ବ୍ୟାବହାରିକ ପରୀକ୍ଷାରେ ଏହା ଗତି ଲକ୍ଷ୍ୟ ଭେଦ କରିବାର କ୍ଷମତା ଓ ମାରକ କ୍ଷମତା ସମ୍ପର୍କରେ ବିକଶିତ କରାଯାଇଥାଏ ସୂଚନା ଯୋଗ୍ୟ ଯେ ପ୍ରତିକୂଳ ଓ ଅନୁକୂଳ ପାଗରେ ଏହି କ୍ଷେପଶାସ୍ତ୍ରକୁ ବ୍ୟବହାର କରିବା ପାଇଁ ଏହାକୁ ଏକ କାନିଷ୍ଟର୍ରୁ ଉତ୍କ୍ଷେପଣ କରାଯାଇଥିଲା କ୍ୟୁଆର୍ସାମ୍ର ସଫଳ ଉତ୍କ୍େପଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରେଜ୍ ଦିୱାଲୀ ଆଲୋକର ପର୍ବ ଦୀପାବଳି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମ ଦେଶରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ପାଳନ କରୁଥିବା ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଏକତା ଶୁଭେଚ୍ଛା ଏବଂ ଭାତୃତ୍ୱବୋଧକୁ ଦୃଢ଼ କରିଥାଏ ବୋଲି ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଚ୍ଚନ୍ତି ଏହି ପର୍ବ ମାନବିକତାର ସେବା କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ଯେପରି ଗୋଟିଏ ଦୀପରୁ ଅନେକ ଦୀପକୁ ଆଲୋକ ବାଣ୍ଟି ଆଲୋକିତ କରିପାରେ ସେହିପରି ସମାଜରେ ଗରୀବ ଓ ନିଷ୍ପେସିତଲୋକମାନଙ୍କ ପାଇଁ ଆଶା ଓ ସମୃଦ୍ଧିର ପ୍ରଦୀପ ହେବାକୁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ୍ ବୋଲି ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଦୀପାବଳି ମଧ୍ୟ ସ୍ୱଚ୍ଚତାରପର୍ବ ତେଣୁ ଆମେ ସମସ୍ତେ ପ୍ରକୃତି ମା'କୁ ସମ୍ମାନ ଜଶାଇ ପ୍ରଦୂଷଣମୁକ୍ତ ପରିବେଶ ଅନୁକୂଳ ଏବଂ ସ୍ୱଚ୍ଛ ଦୀପାବଳି ପାଳନ କରିବା ଉଚିତ୍ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଲୋକର ଏହି ମହାନ ପର୍ବ ଦେଶର ପ୍ରତ୍ୟେକ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଶିଦେଉ ବୋଲି ଆଶାବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ବାର୍ଭାରେ କହିଛନ୍ତି ଏହି ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ସୂଚିତ କରିବା ସହ ପ୍ରଭୁଶ୍ରୀ ରାମଚନ୍ଦ୍ରଙ୍କର ଉତ୍ତମ ଆଦର୍ଶ ଏବଂ ବିଶ୍ୱାସକୁ ପ୍ରମାଣିତ କରିଥାଏ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଯବାନ୍ ଆଲୋକର ପର୍ବ ଦୀପାବଳି ଅବସରରେ ଦିପଟିଏ ଜାଳି ଭାରତୀୟ ଯବାନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ପାନ ଦେଇଛନ୍ତି

ପିଏମ୍ ଆୟୁର୍ବେଦ ଆୟୁର୍ବେଦ ହେଉଛି ଭାରତର ଐତିହ୍ୟ ଏବଂ ଏହା ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗୁଜୁରାଟ୍ର ଜାମ୍ନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଏବଂ ଜୟପୁରଠାରେ କାତୀୟ ଆୟୁର୍ବେଦ ପ୍ରତିଷ୍ଠାନକୁ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଆମର ପାରମ୍ପରିକ ଜ୍ଞାନ ସମ୍ପ୍ରତି ଅନ୍ୟାନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକାଦୂତ ହେଉଥିବାରୁ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ପାରମ୍ପରିକ ଔଷଧ ଲାଗି ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଡବ୍ଲ୍ୟଏଚ୍ଓ ଭାରତକୁ ମନୋନୀତ କରିଥିବାରୁ ଏହା ଏକ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସ୍ୱାସ୍ଥ୍ୟ ସମ୍ପର୍କରେ ଭାରତର ଏକ ବୃହତ୍ ଐତିହ୍ୟ ରହିଥିବା ବେଳେ ଏହି ଜ୍ଞାନ ପୁସ୍ତକ ମଧ୍ୟରେ କେବଳ ସୀମିତ ରହିଛି ତେବେ ଆଧୁନିକ ସମାଜର ଆବଶ୍ୟକତା ଅନୁଯାୟୀ ଏହି ଜ୍ଞାନର ବିକାଶ ସହ ଉପଯୋଗ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟିତ ହୋଇଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର ସ୍ୱାସ୍ଥ୍ୟ ସମ୍ଭନ୍ଧିତ ବାର୍ଭା ସଭା ସମେତ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଦ୍ୱାରା ଜନସଚେତନତା ସୃଷ୍ଟି କରିବା

କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ସମୟରେ ଚିହ୍ନଟ ନମୁନା ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକ ତ୍ୱରିତ ପଦକ୍ଷେପ ନିଆଯାଇଥିବାର୍ ଦେଶରେ ମୃତ୍ୟହାର ମଧ୍ୟ କ୍ମଶଃ ହାସ ପାଇବାରେ ଲାଗିଛି ବୋଲି ସ୍ନାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷର୍ କୁହାଯାଇଛି

ଅଙ୍ଗ୍ ସାନ୍ ସୁ କି ଅଭିନନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମ୍ୟାମାର୍ ନିର୍ବାଚନରେ ବିଜୟ ଲାଭ କରିଥିବା ନ୍ୟାସନାଲ୍ ଲିଗ୍ ଫର୍ ଡେମୋକ୍ରାଟିକ୍ ଦଳର ନେତା ଅଙ୍ଗ୍ ସାନ୍ ସ୍କୁ କି ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମ୍ୟାମାର୍ରେ ଏହି ଗଣତାନ୍ତ୍ରିକ ସନ୍ଦିକ୍ଷଣରେ ସଫଳତାର ସହ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନ ଆଉ ଏକ ବଳିଷ୍ଠ ପଦକ୍ଷେପ ଶ୍ରୀ ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ପାରମ୍ପାରିକ ବନ୍ଧୁତା ଏବଂ କାର୍ଯ୍ୟଦକ୍ଷତା ଅଧିକରୁ ଅଧିକ ମଜବୁତ୍ ହେବ

ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଶାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସେ କହିଛନ୍ତି ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ୍ର ଅଷ୍ଟମ ପର୍ଯ୍ୟାୟ ବର୍ତ୍ତମାନ ଅବ୍ୟାହତ ରହିଛି